ଆସନ୍ତାକାଲି ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହେବ

ପିଏମ୍ ଓଡ଼ିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶାର ତାଳଚେର ସାର କାରଖାନା ପ୍ରନର୍ଦ୍ଧାର କାର୍ଯ୍ୟ ଶ୍ରଭାରୟ କରିଛନ୍ତି

ତାଳଚେର ସାର କାରଖାନା ଭଳି ପ୍ରକଳ୍ପ କେନ୍ଦ ସରକାରଙ୍କ ପାଇଁ ଭାରତର ବିକାଶର ଗାଥା ବୋଲି ଶ୍ରୀ ମୋଦି କହିଛନ୍ତି

ଦେଶର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗ୍ରଡ଼ିକ ଦ୍ୱାରା ଏହି ପ୍ରକଳ୍ପର କାର୍ଯ୍ୟକାରୀ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆୟୋଜିତ ଏକ ଜନସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବାପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି

ଫଳରେ ଓଡ଼ିଶାର ଲୋକମାନଙ୍କୁ ଆଉ ବାହାରକୁ ଚିକିହାପାଇଁ ଯିବାକୁ ପଡ଼ିବ ନାହିଁ ପିଏମ୍ ଛତିଶଗଡ଼ ଓଡ଼ିଶା ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଛତିଶଗଡର ଜାଞ୍ଜଗିରି ସହରରେ ପହଞ୍ଚବେ ସେଠାରେ ସେ ଏକ କିଷାନ୍ ସମ୍ମେଳନକ୍ ଉଦ୍ବୋଧନ ଦେବେ

କୃଷି ଓ ହସ୍ତତ୍ତ ଉପରେ ଆଧାରିତ ଏକ ପ୍ରଦର୍ଶନୀ ସେ ବୁଲି ଦେଖିବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଡକ୍ଟର ରମଣ ସିଂଙ୍କଦ୍ୱାରା ଏହି କିଷାନ୍ ସମ୍ମେଳନ ଅଟଳ ବିକାଶ ଯାତ୍ରା ଅଧୀନରେ ଆୟୋଜନ କରାଯାଇଛି ଯାହା ସାରା ରାଜ୍ୟ ପରିକ୍ରମା କରିବ

ଜିଏସ୍ଟି ମିଟିଙ୍ଗ୍ ଜିଏସଟି ନେଟ୍ୱାର୍କକୁ ନେଇ ଗଠିତ ମନ୍ତ୍ରୀ ଗୋଷ୍ଠୀର ବୈଠକ ଆଜି ବାଙ୍ଗାଲୁରଠାରେ ଅନୁଷ୍ଠିତ ହେବ ବିହାର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମନ୍ତ୍ରୀ ଗୋଷ୍ଠୀ ଜିଏସଟିଏନର କାର୍ଯ୍ୟକାରିତା ଏବଂ ନୂତନ ସଫ୍ଟୱେୟାର ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ନୂଆ ରିଟର୍ଣ୍ଣ ଦାଖଲ ଫର୍ମର ଆସନ୍ତାବର୍ଷଠାରୁ ପ୍ରସ୍ତାବିତ ପ୍ରଚଳନ ଉପରେ ସମୀକ୍ଷା କରିବ

ଜିଏସ୍ଟି ଆଢ଼ିଆ କେନ୍ଦ୍ର ରାଜସ୍ୱ ସଚିବ ହସ୍ମୁଖ୍ ଆଡ଼ିଆ କହିଛନ୍ତି ସାମଗ୍ରୀ ଓ ସେବାକର ଅଧୀନରେ ପଞ୍ଜିକୃତ ହୋଇଥିବା ଶୃନ୍ୟ ରିଟର୍ଣ୍ଣ ଦାଖଲକାରୀ ଡିଲର୍ମାନଙ୍କ ପାଖକୁ ଏସ୍ଏମ୍ଏସ୍ ପ୍ରେରଣ ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯିବ ସେ କହିଛନ୍ତି ଅଣୁ କ୍ଷୁଦ୍ର ଏବଂ ମଧ୍ୟମ କ୍ଷେତ୍ରର ଉଦ୍ୟୋଗୀମାନଙ୍କ ପାଇଁ ଟିକସ ସରଳୀକରଣ କ୍ଷେତ୍ର ନେଇ ମନ୍ତ୍ରୀୟ ଗୋଷ୍ଠୀ ବିଚାର କରୁଛନ୍ତି ଗତକାଲି ପାଟ୍ନାଠାରେ ବାଣିଜ୍ୟ ଓ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ଆଡ଼ିଆ କହିଛନ୍ତି ପଞ୍ଜିକୃତ ସମସ୍ତ ଡିଲର୍ ରିଟର୍ଣ୍ଣ ଫାଇଲ୍ କରିବାକୁ ବାଧ୍ୟ ନୁହନ୍ତି ତେବେ ନିୟମ ଅନୁସାରେ କେହି ଏଥିରୁ ମୁକୁଳି ଯାଇପାରିବେ ନାହିଁ

ତିନିଦିନର ଲଗାତାର ଜେରା ପରେ ପୁଲିସ ତାଙ୍କୁ ଗିରଫ କରିଛି ଅଗଷ୍ଟମାସରେ ଜଳନ୍ଧର ଏବଂ ପଞ୍ଜାବ ପୁଲିସ୍ ବିଶପ୍ ମୁଲାକଲଙ୍କୁ ଜେରା କରିଥିଲା

ପୁଲିସ ଗତକାଲି ତାଙ୍କୁ କୋଟାୟାମ୍ ନେଇଯାଇଛି କୋଟାୟାମ୍ର ଏସପି ଗଣମାଧ୍ୟମକୁ କହିଛନ୍ତି ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ କିରଣ୍ ରିଜିଜ୍ନ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରଣ୍ ରିଜିଜୁ କହିଛନ୍ତି ଆଜି ଭାରତ ସମ୍ମୁଖୀନ ହେଉଥିବା ବୃହତ୍ତର ସମସ୍ୟା ମଧ୍ୟରୁ ଅସ୍ୱାସ୍ଥ୍ୟକର ପରିବେଶ ହେଉଛି ଗୋଟିଏ ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଚତା ଓ ମହିଳାଙ୍କ ସୁରକ୍ଷା ଉପରେ ଅଗ୍ରାଧିକାର ଦେଉଛନ୍ତି 'ସ୍ୱଚ୍ଚତା ହି ସେବା' ଅଭିଯାନ ଅଧୀନରେ ଅରୁଣାଚଳ ପ୍ରଦେଶର ନାହାର୍ଲାଗୁନ୍ ରେଳ ଷ୍ଟେସନଠାରେ ଆକି ସକାଳେ ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶ୍ରୀ ରିଜିଜୁ କହିଛନ୍ତି ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଆଜି ସମାଜର ସମସ୍ତ ବର୍ଗର ଲୋକ ଏଥିରେ ସାମିଲ୍ ହେବା ସହ ଏହାକୁ ସଫଳ କରିବାପାଇଁ ଆଗେଇ ଆସିଛନ୍ତି ସେ କହିଛନ୍ତି ରେଳଷ୍ଟେସନ୍ଗୁଡ଼ିକ ହେଉଛି ଦେଶର ବୃହତ୍ତମ କେନ୍ଦ୍ର ଯେଉଁଠାକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଛନ୍ତି

ଇଣ୍ଡିଆ ପାକିସ୍ତାନ ନ୍ୟୁୟର୍କରେ କାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ଅବସରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କୁରେସିଙ୍କ ମଧ୍ୟରେ ହେବାକୁ ଥିବା ବୈଠକକୁ ଭାରତ ବାତିଲ୍ କରିଛି ଦୁଇ ପକ୍ଷ ମଧ୍ୟରେ ଏହି ବୈଠକ ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା

ସେ କହିଛନ୍ତି ପାକିସ୍ତାର ଏସବୁ ପଦକ୍ଷେପରୁ ପାକିସ୍ତାନ ତା'ର ଆଚରଣରେ ପରିବର୍ତ୍ତନ କରି ନାହିଁ ବୋଲି ସ୍ୱଷ୍ଟ ହୋଇଯାଇଛି ଶ୍ରୀ କୁମାର କହିଛନ୍ତି ଭାରତ ସହ ଏକ ନୂଆ ଅୟମାରମ୍ଭ ପାଇଁ ପାକିସ୍ତାନର କଥାବାର୍ତ୍ତା ପ୍ରସ୍ତାବ ପଛରେ ତାହାର କୃଟଚକ୍ରାନ୍ତ ଏବେ ଲୋକଲୋଚନକୁ ଆସିଛି ଓ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟସ୍ଟଚୀ ବିଶ୍ୱ ସମ୍ମୁଖରେ ପଦାରେ ପଡ଼ିଛି ସେ କହିଛନ୍ତି ଏଭଳି ପରିସ୍ଥିତିରେ ପାକିସ୍ତାନ ସହ କୌଣସି କଥାବାର୍ତ୍ତା ମୂଲ୍ୟହୀନ ବିହାର ୱାରେଣ୍ଟ ବିହାର ବେଗୁସରାଇର ଏକ ସ୍ଥାନୀୟ ଅଦାଲତ ପୂର୍ବତନ ମନ୍ତ୍ରୀ ମଞ୍ଜୁବର୍ମାଙ୍କ ସ୍ୱାମୀ ଚନ୍ଦ୍ରଶେଖର ବର୍ମାଙ୍କ ନାମରେ ୱାରେଣ୍ଟ କାରି କରିଛି ପୂର୍ବରୁ ସିବିଆଇ ବେଗୁସରାଇ କିଲ୍ଲାର ଶ୍ରୀପୁର ଗ୍ରାମରେ ଥିବା ଶ୍ରୀ ବର୍ମାଙ୍କ ବାସଭବନରୁ ବେଆଇନ ଅସ୍ତଶସ୍ତ ଓ ହତିଆର ଜବତ କରିଥିଲା ଏବଂ ଏଥିପାଇଁ ମାମଲା ଦରଜ କରାଯାଇଛି ମୁଜାଫରପୁର ଆଶ୍ରୟ ଗୃହ ଯୌନ ନିର୍ଯାତନା ମାମଲାରେ ସିବିଆଇ ସେମାନଙ୍କ ଘରେ ଚଢ଼ାଉ କରିଥିଲା ଏସ୍ପି ଆଦିତ୍ୟ କୁମାର ଆକାଶବାଣୀକୁ ସୂଚନା ଦେଇଛନ୍ତି ଓ୍ୱାରେଣ୍ଟ ଜାରି ହେବା ପରେ ଚନ୍ଦ୍ରଶେଖର ବର୍ମା ଆତ୍କଗୋପନ କରିଥିଲେ

ଅନ୍ୟପକ୍ଷରେ କିଲ୍ଲା କୋର୍ଟ ଚନ୍ଦ୍ରଶେଖର ବର୍ମାଙ୍କ ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଦେଇଛନ୍ତି ସାଇକ୍ଲୋନ୍ ଘୂର୍ଣ୍ଣିଝଡ଼ 'ଡାଏ' ମହାରାଷ୍ଟ୍ରର ବିଦର୍ଭରେ ଅବପାତର ରୂପ ନେବା ସହ ପୁଣି ଦୁର୍ବଳ ହୋଇପଡ଼ିଛି ଏହା ପଣ୍ଢିମ ଉତ୍ତର ପଣ୍ଢିମ ଦିଗକୁ ଗତିକରି ଆଜି ଲଘୁଚାପରେ ପରିଣତ ହେବ ଏ ସମ୍ପର୍କରେ ଆକାଶବାଣୀକୁ ସୂଚନା ଦେଇ ଭାରତୀୟ ପାଣିପାଗ ବିଭାଗର ମୁଖ୍ୟ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହାର ପ୍ରଭାବରେ ବିଦର୍ଭ ଉତ୍ତର ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି